କରୋନା ଇଣ୍ଡିଆ ଅପରପକ୍ଷରେ ଦେଶରେ କରୋନା ସଂକ୍ରମଶ ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି

ସେ କହିଛନ୍ତି ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ଆରଟିପିସିଆର ପରୀକ୍ଷା ରିପୋର୍ଟ ସହିତ ଆସିବାକୁ କୁହାଯାଇଛି